ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଏହା ଏକ ସକାରାତୁକ ପଦକ୍ଷେପ ଏବଂ କଥାବାର୍ତ୍ତା ଓ କୂଟନୈତିକ ଉଦ୍ୟମ କରିଆରେ କୋରିଆ ଉପଦ୍ୱୀପରେ ଶାନ୍ତି ଓ ସ୍ତିରତା ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଉଦ୍ୟମକୁ ଭାରତ ସବୁବେଳେ ସମର୍ଥନ ଜଣାଇ ଆସିଛି ଶୀର୍ଷ ବୈଠକର ନିଷ୍ପଭିକ୍ତ କାର୍ଯ୍ୟକାରୀ କରାଯିବ ବୋଲି ଆଶା ବ୍ୟକ୍ତ କରି ଭାରତ କହିଛି ଏହା ଦ୍ୱାରା ସେହି ଅଞ୍ଚଳରେ ଚିର ଶାନ୍ତି ଓ ସ୍ଥିରତା ବିରାଜମାନ ହେବ ଭାରତର ପଡ଼ୋଶୀ ରାଷ୍ଟ୍ରକୁ ଅଣୁଅସ୍ତ୍ର ପ୍ରସାର ପାଇଁ ନ୍ତଆଦିଲ୍ଲୀର ଉଦ୍ବେଗ ଏହାଦ୍ୱାରା ଦୂର ହୋଇ ପାରିବ ବୋଲି ବିବୃତ୍ତିରେ ଆଶା ବ୍ୟକ୍ତ କରାଯାଇଛି ଟ୍ରମ୍ପ୍ କିମ୍ ସମିଟ୍ କୋରିଆ ଉପମହାଦେଶରେ ସମ୍ପୂର୍ଣ୍ଣ ପରମାଣୁ ନିରସ୍ତିକରଣ ପାଇଁ ଉତ୍ତର କୋରିଆ ନିରବଚ୍ଛିନ୍ନ ଭାବେ ପ୍ରତିଶ୍ରତିବଦ୍ଧତା ପାଳନ କଲେ ସେ ଦେଶକୁ ନିରାପତ୍ତା ଗ୍ୟାରେଣ୍ଟି ଯୋଗାଇ ଦେବା ପାଇଁ ଆମେରିକା ଆଜି ନିଷ୍କଭି ନେଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ମଧ୍ୟରେ ସିଙ୍ଗାପୁରର ସେଣ୍ଟୋଶା ଦ୍ୱୀପରେ ପ୍ରଥମ ଐତିହାସିକ ଶିଖର ବୈଠକ ସମୟରେ ସ୍ୱାକ୍ଷରିତ ମିଳିତ ଚୁକ୍ତି ଅନୁଯାୟୀ ଆମେରିକା ଏହି ନିଷ୍ପଭି ଘୋଷଣା କରିଛି ଶାନ୍ତି ଓ ସମୃଦ୍ଧି ପାଇଁ ଦୁଇ ଦେଶର ଲୋକମାନଙ୍କର ଇଚ୍ଛା ପୂରଣ ସକାଶେ ନୂଆ ସମ୍ପର୍କ ସ୍ଥାପନ ଲାଗି ଉଭୟ ଦେଶ ରାଜି ହୋଇଥିବା ଘୋଷଣା ନାମାରେ ଦର୍ଶାଯାଇଛି ଶୀର୍ଷ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ସାମ୍ଘାଦିକମାନଙ୍କୁ କହିଛନ୍ତି ସେ ଓ ଉତ୍ତରକୋରିଆ ଶାସକ କିମ୍ଙ୍କ ମଧ୍ୟରେ ଏକ ସ୍ପତନ୍ତ୍ର ସଂପର୍କ ସ୍ଥାପନ ହୋଇଛି ସେ କହିଛନ୍ତି ପୂର୍ବରୁ ଯାହା ଆଶା କରାଯାଉଥିଲା ତାଠାରୁ ଅତ୍ୟନ୍ତ ସଫଳତାର ସହ ଏହି କଥାବାର୍ତ୍ତା ହୋଇଛି ପରମାଣୁ ନିରସ୍ତ୍ରୀକରଣ ପାଇଁ ଉଭୟ ନେତା ଚୁକ୍ତି ବଦ୍ଧ ହୋଇଛନ୍ତି କି ବୋଲି ସାମ୍ଘାଦିକମାନେ ପ୍ରଶ୍ନ କଲାରୁ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏହି ପ୍ରକ୍ରିୟା ସେମାନେ ଖୁବ୍ ଶୀଘ୍ର ଆରମ୍ଭ କରିବେ ସେ କହିଛନ୍ତି ବର୍ତ୍ତମାନ କୋରିଆ ଉପଦ୍ୱୀପରେ ସମ୍ପର୍କର ରୂପ ସମ୍ପର୍ଶ୍ଣ ବଦଳି ଯିବ ତେଣେ ଉତ୍ତରକୋରିଆ ଶାସକ କିମ୍ କହିଛନ୍ତି ଅତୀତକୁ ଭୁଲିଯାଇ ଏକ ନୂଆ ବିଶ୍ୱ ଗଠନ ପାଇଁ ହାତ ମିଳାଇବାକୁ ସେମାନେ ରାଜି ହୋଇଛନ୍ତି

ସମିଟ୍ ସାଉଥ୍ କୋରିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ମଧ୍ୟରେ କଥାବାର୍ତ୍ତାକୁ ଦକ୍ଷିଣ କୋରିଆ ଶତାବ୍ଦୀର କଥାବାର୍ତ୍ତା ବୋଲି ବର୍ଣ୍ଣନା କରିଛି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ ଏହି କଥାବାର୍ତ୍ତା ସଫଳ ହେବ ବୋଲି ଆଶା ବ୍ୟକ୍ତ କରି କହିଛନ୍ତି ସମ୍ପର୍ଣ୍ଣ ପରମାଣୁ ନିରସ୍ତୀକରଣ ଶାନ୍ତି ସ୍ଥାପନା ଏବଂ ଦୁଇ କୋରିଆ ରାଷ୍ଟ୍ର ମଧ୍ୟରେ ତଥା ଆମେରିକା ସହ ଏକ ନୂଆ ଯୁଗର ଆରୟ ହେବ ବୋଲି ଆଶା କରାଯାଉଛି ପୂର୍ବରୁ ଶ୍ରୀ ମୁନ୍ କିମ୍ଙ୍କ ସହ କଥାବାର୍ତ୍ତା ବେଳେ ସିଙ୍ଗାପୁର ଶୀର୍ଷ ବୈଠକ ପାଇଁ ସ୍ଥିର କରାଯାଇଥିଲା ସମିଟ୍ ଚୀନ୍ କୋରିଆ ଉପମହାଦେଶରେ ଉତ୍ତେଜନା ହ୍ରାସ ପାଇଁ ସମ୍ପର୍ଣ୍ଣ ଅଣୁଅସ୍ତ୍ର ନିରସ୍ତ୍ରୀକରଣ ସକାଶେ ଆହ୍ୱାନ ଜଣାଇ ଚୀନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଓ ଉତ୍ତରକୋରିଆ ଶାସକ କିମ୍ ଜଙ୍କ୍ ଉନ୍ଙ୍କ ମଧ୍ୟରେ ବୈଠକୁ ସ୍ୱାଗତ ଜଣାଇଛି ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଇ ବେଞ୍ଜିଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ସମସ୍ୟାର ସମାଧାନ ପାଇଁ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ନିହାତି ଆବଶ୍ୟକ ଏବଂ ଉତ୍ତର କୋରିଆର ନିରାପତ୍ତା ଦୃଷ୍ଟିକୋଣରୁ କୋରିଆ ଉପମହାଦେଶରେ ଶାନ୍ତି ବ୍ୟବସ୍ଥା ସ୍ଥାପନ ମଧ୍ୟ ଆବଶ୍ୟକ ରାହୁଳ କୋର୍ଟ ଜଣେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀ କଂଗ୍ରେସ ସଭାପତି ରାହୁଳ ଗାନ୍ଧିଙ୍କ ବିରୁଦ୍ଧରେ ରୁଜୁ କରିଥିବା ପୌକଦାରୀ ଅବମାନନା ମାମଲାରେ ମହାରାଷ୍ଟ୍ରର ଏକ ଅଦାଲତ ରାହୁଳ ଗାନ୍ଧିଙ୍କୁ ଆଜି ଅଭିଯୁକ୍ତ କରିଛନ୍ତି

ଏହି ମାମଲାରେ ତାଙ୍କର ଜବାବ ରେକର୍ଡ କରିବା ପାଇଁ ଆଜି କୋର୍ଟରେ ହାଜର ହେବା ସକାଶେ ଗତ ମାସରେ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା

ବାଜପେୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଗତକାଲି ତାଙ୍କୁ ନୂଆଦିଲ୍ଲୀର ଏମ୍ବରେ ଭର୍ତ୍ତି କରାଯାଇଥିଲା ଏମୁ ପକ୍ଷରୁ ଜାରୀ ଏକ ବିବୃଭିରେ କୁହାଯାଇଛି ଚିକିତ୍ସା ପ୍ରତି ତାଙ୍କ ଶରୀରର ବ୍ୟବସ୍ଥା ଉତ୍ତମ ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ତାଙ୍କୁ ଇଞ୍ଜେକ୍ସନ୍ ମାଧ୍ୟମରେ ଆଷ୍ଟିବାୟୋଟିକ୍ ଦିଆଯାଉଛି ତାଙ୍କ ଶରୀରର ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପତ୍ୟଙ୍ଗ ସ୍ଥିର ରହିଛି ଏବଂ ସଂକ୍ମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ତାଙ୍କ ହସ୍କିଟାଲ୍ରେ ରଖାଯିବ ବୋଲି ବିବୂଭିରେ କୁହାଯାଇଛି ଏମୁ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଆକି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷାନିରୀକ୍ଷା କରିବା ପରେ ଏମୁ ପକ୍ଷରୁ ଏହି ବିବୃତ୍ତି କାରି କରାଯାଇଛି

ନିଜ ମନ୍ତ୍ରଶାଳୟର ଚାରି ବର୍ଷ ସଫଳତା ବିଷୟରେ ସ୍ବଚନା ଦେବାକୁ ଯାଇ ଶ୍ରୀ ସିହ୍ନା କହିଛନ୍ତି ଉତ୍ତମ ପ୍ରଶାସନ ଏବଂ ସ୍ପଚ୍ଛତା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରାଯାଇଛି

ନିରାପତ୍ତା ବିଭାଗ ପକ୍ଷରୁ ଆକାଶବାଣୀକୁ କୁହାଯାଇଛି ପୁଲୁୱାମା କିଲ୍ଲାରେ ୱାନ୍ଗୁମ୍ ଅଞ୍ଚଳ ସ୍ଥିତ କିଲ୍ଲା କୋର୍ଟ ପରିସରକୁ ଯଗୁଥିବା ପୁଲିସ୍ ଦଳ ଉପରକୁ ସନ୍ତାସବାଦୀମାନେ ଆକ୍ରମଣ କରିଥିଲେ ଫଳରେ ପୁଲିସ୍ ବାହିନୀ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ଉଭୟ ପକ୍ଷ ମଧ୍ୟରେ ଗୁଳି ଚାଳନାରେ ଦୁଇ ଜର ପୁଲିସ୍ ପ୍ରାଣ ହରାଇଛନ୍ତି ତେଣେ ଅନନ୍ତନାଗ ଜିଲ୍ଲାରେ ସନ୍ତାସବାଦୀମାନେ ଇଙ୍ଗାଲଥ୍ମଣ୍ଡି ଅଞ୍ଚଳରେ ଏକ ସିଆର୍ପିଏଫ୍ ଦଳ ଉପରକୁ ଆକ୍ରମଣ କରିଥିଲେ

ଆହତ ଯବାନମାନଙ୍କୁ ଶ୍ରୀନଗର ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଇଡି ଚିଦାୟରମ୍ ଏଆର୍ସେଲ୍ ମାକୁିସ୍ କଳାଧନ ବୈଧ ମାମଲାରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପିଚିଦାୟରମ୍ ଦ୍ୱିତୀୟ ପର୍ଯ୍ୟାୟ କ୍ଷେରା ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ତାଙ୍କ ଗତ ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ଜେରା କରାଯାଇଥିଲା ଜଣେ ସରକାରୀ ଅଧିକାରୀ କହିଛନ୍ତି କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ଶ୍ରୀ ଚିଦାୟରମ୍ଙ୍କ ବୟାନକୁ ତଦନ୍ତକାରୀ ଅଧିକାରୀ ରେକର୍ଡ କରିବାର ଆଶା କରାଯାଉଛି

ଏହି ମାମଲାରେ ଶ୍ରୀ ଚିଦାୟରମ୍ଙ୍କ ପୁଅ କାର୍ଭିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦୁଇଥର କ୍ଜେରା କରାଯାଇ ସାରିଛି

ଏନ୍ଡିଏ ଫୋର ଆକାଶବାଣୀର ସମ୍ଭାଦସେବା ବିଭାଗ ପକ୍ଷରୁ ପ୍ରଚାରିତ ହେଉଥିବା 'ଚାର୍ ସାଲ୍ ମୋଦି ସରକାର୍' କାର୍ଯ୍ୟକ୍ରମ ସିରିଜ୍ରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଏକ ସାକ୍ଷାତକାର ପ୍ରସାର କରାଯିବ